ଇଭିଏମ୍ ଭିଭିପାଟ୍ ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା କେରଳ ତାମିଲନାଡ଼ୁ ଆସାମ ପଶ୍ଚିମବଙ୍ଗ ଓ ପୁଡ଼ୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ର ବ୍ୟବହାର କରିବାକୁ ନିଷ୍ପଭି ନେଇଛି ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଉଦ୍ଦେଶ୍ୟରେ ଏହି ନିଷ୍ପଭି ନିଆଯାଇଛି ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ଭୋଟ୍ଗ୍ରହଣ କେନ୍ଦ୍ରକୁ ପଠାଯିବା ପୂର୍ବରୁ ଦୁଇଥର ଲେଖାଏଁ ଯାଞ୍ଚ କରାଯିବ

ଏହି ସମୟରେ ସେଠାରେ ରାଜନୈତିକ ଦଳରଗୁଡ଼ିକର ପ୍ରାର୍ଥୀମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ରହିବେ ସମସ୍ତ ପ୍ରତିନିଧିଙ୍କ ଉପସ୍ଥିତିରେ ପରୀକ୍ଷାମୂଳକ ମତଦାନର ଫଳାଫଳକୁ ପ୍ରଦର୍ଶନ କରାଯିବ ପରୀକ୍ଷାମୂଳକ ମତଦାନର ଠିକ୍ ପରେ ପରେ କ୍ଲିୟର୍ ବଟନ୍ ଦବାଯାଇ ମେସିନଗୁଡ଼ିକର ସମସ୍ତ ତଥ୍ୟ ଉଡ଼ାଇ ଦିଆଯିବ ଏହାପରେ ଇଭିଏମ୍ ଓ ଭିଭିପାଟ୍ ଗୁଡ଼ିକୁ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସିଲ୍ କରାଯିବ ଓ ସେମାନଙ୍କର ସ୍ୱାକ୍ଷର ସିଲ୍ ଉପରେ ରହିବ ଭୋଟ୍ ଗ୍ରହଣ ଶେଷ ହୋଇଯିବା ପରେ ପୋଲିଂ ଏଜେଣ୍ଟମାନଙ୍କ ଉପସ୍ଥିତିରେ ସେଗୁଡ଼ିକୁ ପୁନର୍ବାର ସିଲ୍ କରାଯିବ

ସମସ୍ତ ଷ୍ଟ୍ରଙ୍ଗରୁମ୍ରେ ଦୁଇଟି ଲେଖାଏଁ ତାଲା ଲଗାଯିବ ସେହି ସମୟରେ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନେ ଉପସ୍ଥିତ ରହିବେ ଓ ସେମାନଙ୍କର ଭିଡ଼ିଓଗ୍ରାଫି କରାଯିବ

ଭୋଟ୍ ଗଣତି ହେବା ଦିନ କକ୍ଷ୍ଟ୍ରୋଲ୍ ୟୁନିଟ୍ ଗୁଡ଼ିକରୁ ଫଳାଫଳ ସଂଗ୍ରହ କରାଯିବା ପୂର୍ବରୁ ସିଲ୍ଗୁଡ଼ିକୁ ଯାଞ୍ଚ କରାଯିବ ଓ କଣ୍ଟ୍ରୋଲ ୟୁନିଟ୍ଗୁଡ଼ିକର କ୍ରମିକ ନୟରଗୁଡ଼ିକୁ ପ୍ରାର୍ଥୀମାନଙ୍କର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଯାଞ୍ଚ ହେବ ଏଫ୍ଏମ୍ ସରକାର କହିଛନ୍ତି ଅଶୋଧିତ ପେଟ୍ରୋଲ ଜାତ ପଦାର୍ଥ ପେଟ୍ରୋଲ ଡିଜେଲ ବିମାନ ଟର୍ବାଇନ୍ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଉପରେ ଜିଏସ୍ଟି ଲାଗୁ କରିବାକୁ କୌଣସି ପ୍ରସ୍ତାବ ନାହିଁ ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଜିଏସ୍ଟି ପରିଷଦ ଏଥିପାଇଁ କୌଣସି ସୁପାରିଶ କରିନାହାନ୍ତି

ଅନ୍ୟପକ୍ଷରେ ଅର୍ଥରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପେଟ୍ରୋଲ ଓ ଡିଜେଲର ମୂଲ୍ୟ ହାସ କରିବା ଦିଗରେ ଉଭୟ କେନ୍ଦ ଓ ରାଜ୍ୟ ସରକାରମାନଙ୍କୁ ଏକାଠି ମିଶି କାର୍ଯ୍ୟ କରିବାକୁ ହେବ ପେଟ୍ରୋଲ ଜାତ ପଦାର୍ଥଗୁଡ଼ିକ ଉପରୁ ଶୁଲ୍କ କମ୍ କରିବାକୁ ସେ ରାଜ୍ୟ ସରକାରମାନଙ୍କୁ ଅନ୍ତରୋଧ କରିଛନ୍ତି କୋବିଡ ଷ୍ଟାଟସ ଭାରତ ପ୍ରତିଦିନ ଅଧିକରୁ ଅଧିକ ଲୋକଙ୍କୁ କୋବିଡ ପ୍ରତିଷେଧକ ଟିକା ଦେଉଛି

ମହାରାଷ୍ଟ୍ରରେ ଦୈନିକ କୋବିଡ ସଂକ୍ରମଣ ସର୍ବାଧିକ ରହିଛି

ଏହାପରକ୍ତ ପଞ୍ଜାବର ସ୍ଥାନ ରହିଛି

ସେଗୁଡ଼ିକ ମଧ୍ୟରେ ରାଜସ୍ଥାନ ଚଣ୍ଡୀଗଡ଼ ଜାମ୍ଗୁ ଓ କାଶ୍ମୀର ଓଡ଼ିଶା ଝାଡ଼ଖଣ୍ଡ ଲାକ୍ଷାଦୀପ ସିକିମ୍ ଲଦାଖ ମେଘାଳୟ ମଣିପୁର ତ୍ରିପୁରା ନାଗାଲ୍ୟାଣ୍ଡ୍ ମିକୋରାମ ଓ ଅରୁଣାଚଳ ପ୍ରଦେଶ ରହିଛି

ଆଜି ଆତୀୟ ଟିକାକରଣ ଦିବସ ଅବସରରେ ଶ୍ରୀ ଜାବଡେକର କହିଛନ୍ତି ସଂକ୍ରାମକ ରୋଗଗୁଡ଼ିକୁ ରୋକିବା ପାଇଁ ପ୍ରତିଷେଧକ ଟିକାକରଣ ହେଉଛି ସବୁଠୁ ଫଳପ୍ରଦ ଉପାୟ

କଂଗ୍ରେସ ସାଂସଦ ଆନନ୍ଦ ଶର୍ମା ଦୁଇବର୍ଷ ପର୍ଯ୍ୟନ୍ତ ଏମ୍ପି ଲ୍ୟାଡ ପାର୍ଷି ବନ୍ଦ କରାଯିବା ଉପରେ ପ୍ରଶ୍ନ ଉଠାଇଥିଲେ ବୋରିସ୍ ଜନ୍ସନ୍ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଏପ୍ରିଲ୍ ଶେଷ ସୁଦ୍ଧା ଭାରତ ଗସ୍ତରେ ଆସିବେ ତାଙ୍କ କାର୍ଯ୍ୟାଳୟ ସ୍ୱତ୍ରରୁ ମିଳିଥିବା ଖବର ଅନୁସାରେ ବ୍ରିଟେନ୍ ୟୁରୋପୀୟ ସଂଘରୁ ବାହାରିଯିବା ପରେ ଏହା ତାଙ୍କର ସର୍ବପ୍ରଥମ ବୃହତ ବିଦେଶ ଗସ୍ତ ହେବ ଶ୍ରୀ ଜନ୍ସନ ଭାରତ ଗସ୍ତରେ ଆସିବା ପାଇଁ ଜାନୁଆରୀ ମାସରେ ଯୋଜନା କରିଥିଲେ କିନ୍ତୁ କୋବିଡ ସଂକ୍ରମଣ ଯୋଗୁଁ ତାଙ୍କୁ ଏହି ଗସ୍ତ ବାତିଲ କରିବାକୁ ପଡ଼ିଥିଲା